ଏହାଦ୍ୱାରା କାଶୁୀର ଅଞ୍ଚଳକ୍ତ ପର୍ଯ୍ୟଟକମାନେ ଗସ୍ତ କରିପାରିବେ

ରାଜ୍ୟପାଳ ସତ୍ୟପାଳ ମଲିକ୍ ଚଳିତ ସପ୍ତାହ ପ୍ରାରମ୍ଭରେ ନେଇଥିବା ନିଷ୍ପତ୍ତି ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ପ୍ରତିବର୍ଷ କାଶ୍ମୀର ଉପତ୍ୟକାକୁ ପର୍ଯ୍ୟାପ୍ତ ସଂଖ୍ୟକ ପର୍ଯ୍ୟଟକ ଗସ୍ତ କରିଥାଆନ୍ତି

ରାଷ୍ଟ୍ରପତି ନାଶିକ୍ ରୋଡ୍ସ୍ଥିତ କମ୍ବାଟ୍ ଆର୍ମି ଆଭିଏସନ୍ ଟ୍ରେନିଂ ସ୍କୁଲ୍ଠାରେ ଏକ ବିଶାଳ ପ୍ୟାରେଡ୍ରେ ଏହି ସମ୍ମାନ ପ୍ରଦାନ କରିଛନ୍ତି

ସରକାରୀ ସ୍ନତ୍ରରେ କୁହାଯାଇଛି ଏହି ବାହିନୀ ଏହାର ପରାକାଷ୍ଠାର ପ୍ରଦର୍ଶନ କରିଛି ଓ ତ୍ୱରିତ ଓ ନିର୍ଣ୍ଣିତତାର ଏହାର ନୀତିବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରିଛି ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନ ଗ୍ଲେସିୟର୍ଠାରୁ ଆରମ୍ଭ କରି ଗୁଜରାତ୍ର 'ରାନ୍ ଅଫ୍ କଚ୍ଚ' ପର୍ଯ୍ୟନ୍ତ ସବୁସ୍ଥାନରେ ଏହା ନିଜର ପରାକାଷ୍ଠାର ପ୍ରଦର୍ଶନ କରିଆସୁଛି

ଆକି ସେ କର୍ଷାଟକରେ ପହଞ୍ଚବା ପରେ ମହୀଶୃର୍ଠାରେ ମହାରାଜା ଶ୍ରୀ ଜୟଚାମରାଜା ୱାଦିୟାର୍ଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉସରେ ଯୋଗ ଦେବେ

କ୍ୟାବିନେଟ୍ ବୈଠକ ପରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ଚଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ସରକାର ଆଶା କର୍ମୀମାନଙ୍କୁ ଅନ୍ୟାନ୍ୟ ସୁବିଧାମାନ ପ୍ରଦାନ କରିବାକୁ ନିଷ୍ପଭି ନେଇଛନ୍ତି ଏହି ପାରିତୋଷିକ ସହ ସେମାନଙ୍କୁ ସେହି ସୁବିଧାମାନ ମିଳିବ

ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଅଧୀନରେ ହିତାଧିକାରୀମାନଙ୍କ ମିଳ୍ଚଥିବା ପାଣ୍ଡି ପ୍ରଦାନ ପାଇଁ ଆଧାରଭିତ୍ତିକ ତଥ୍ୟ ଦେବାର ପ୍ରାକ୍ ସର୍ତ୍ତାବଳୀକୁ ମଧ୍ୟ କ୍ୟାବିନେଟ୍ କୋହଳ କରିଛି

ସରକାର ସ୍ଥାନଚ୍ୟୁତ କାଶ୍ମୀରୀ ପରିବାରଗୁଡ଼ିକ ପାଇଁ ମଧ୍ୟ ରିଲିଫ୍ ସହାୟତା ମଞ୍ଜୁର କରିଛନ୍ତି ଜମ୍ମୀ କାଶ୍ମୀରର ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରୁ ଆସିଥିବା ପରିବାରଗୁଡ଼ିକୁ ଏହି ସହାୟତା ମିଳିବ

ଜେକେ ଏକ୍ଜାମ୍ ଜନ୍ମୁ କାଶ୍କୀରରେ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏବଂ କଲେଜ ପରୀକ୍ଷା ଚଳିତ ମାସ ଶେଷ ସପ୍ତାହରେ କରାଯିବ କାଶ୍ରୀର୍ରେ ଶୀତରତ୍ନୁ ଆରମ୍ଭ ହେବା ପୂର୍ବରୁ ସମସ୍ତ ମାଧ୍ୟମିକ ଦ୍ୱାଦଶ ଶ୍ରେଣୀ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକୁ ଶେଷ କରିବାପାଇଁ ରାଜ୍ୟ ସରକାର ଜନ୍ମୁ କାଶୁୀର ରାଜ୍ୟ ସ୍କ୍ରଲ୍ ଶିକ୍ଷା ବୋର୍ଡ଼ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି

ରାଜ୍ୟପାଳଙ୍କ ଉପଦେଷ୍ଟା ଖୁର୍ସିଦ୍ ଅହଞ୍ଚନ୍ଦ ଗନାଇ ଓ ଫାର୍ଚକ୍ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପଭି ନିଆଯାଇଛି ସମୀକ୍ଷା ବୈଠକ ସମୟରେ ରାଜ୍ୟ ସ୍କୁଲ୍ ଶିକ୍ଷା ବୋର୍ଡ଼ କର୍ତ୍ତପକ୍ଷ ପୁଲିସ୍ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷାର ଆବଶ୍ୟକତା ପ୍ରତି ଗୁରୁତ୍ୱ ଆରୋପ କରାଯାଇଥିଲା

ଏହାପରେ ଭାରତ ପଟରୁ ପାଲଟା ଆକ୍ରମଣ କରାଯାଇଥିଲା ଅଧଘକ୍ଷା ପର୍ଯ୍ୟନ୍ତ ଗୁଳିଗୋଳା ବିନିମୟ ଜାରି ରହିଥିଲା ଭାରତ ପଟରୁ କେହି ମୃତାହତ ହୋଇଥିବାର ଜଣାପଡ଼ି ନାହିଁ

ସେହି ମହ୍ୟଜୀବୀମାନେ ତାମିଲ୍ନାଡୁର ବାସିନ୍ଦା ଓ ଗତକାଲି ଦୂଇଟି ଦେଶୀ ଡଙ୍ଗାରେ ସେମାନେ ସମ୍ବଦ୍ରରେ ମାଛ ଧର୍ଥିଲେ ସେହି ମହ୍ୟଜୀବୀମାନେ ଡେଲ୍ଫ୍ ଦ୍ୱୀପ ନିକଟରେ ଆକି ଭୋର୍ରୁ ମାଛ ଧରୁଥିବା ସମୟରେ ଶ୍ରୀଲଙ୍କା ନୌବାହିନୀ ଯବାନମାନେ ସେମାନଙ୍କୁ ଗିରଫ କରି ନେଇଥିଲେ ସେହି ମହ୍ୟଜୀବୀମାନଙ୍କୁ କାଙ୍କେସାନ୍ତୁରାଇ ନୌବାହିନୀ କ୍ୟାମ୍ପ୍ କୋର୍ଟ୍କୁ ନିଆଯାଇଛି ସେମାନଙ୍କର ଡଙ୍ଗା ଦୁଇଟିକୁ ମଧ୍ୟ ଜବତ କରାଯାଇଛି

ବ୍ଲକ୍ ଡେଭ୍ଲପ୍ମେଣ୍ଟ କାଉନ୍ସିଲ୍ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଗତକାଲି ସନ୍ଧ୍ୟାରେ ଶେଷ ହୋଇଛି

ଆକି ପ୍ରାର୍ଥପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଛି ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଆସନ୍ତାକାଲି ରହିଛି

ଏମ୍ଏଚ୍ଏ ୱାର୍କସପ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦୁର୍ବିପାକ ପରିଚାଳନା କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗର ନୋଡାଲ୍ ଅଫିସରମାନଙ୍କ ପାଇଁ ନୂଆଦିଲ୍ଲୀରେ ଏକ କର୍ମଶାଳାର ଆଜି ଆୟୋଜନ କରିଥିଲା ଏହି କର୍ମଶାଳାରେ ଉଦ୍ବୋଧନ ଦେଇ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତ୍ୱପକ୍ଷ ସଦସ୍ୟ ସମ୍ପାଦକ ଜିଭିଭି ଶର୍ମା ଦୁର୍ବିପାକ ଓ ଦୁର୍ବିପାକ ପରବର୍ତ୍ତୀ ସମୟରେ କାର୍ଯ୍ୟ ପରିଚାଳନା ପାଇଁ ନୋଡ଼ାଲ୍ ଅଫିସରମାନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଷ୍ଣ ବୋଲି ଦର୍ଶାଇଛନ୍ତି ଜାତୀୟ ଦୂର୍ବିପାକ ପରିଚାଳନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମେଜର୍ ଜେନେରାଲ୍ ମନୋଜ କୁମାର ବିନ୍ଦାଲ୍ ମଧ୍ୟ କର୍ମଶାଳାରେ ଉଦ୍ବୋଧନ ଦେଇଛନ୍ତି

ଏହି କାଫେରେ ଗରିବ ଲୋକ ଓ ବୁଲି ବୁଲି ଜରି ପ୍ରଭୃତି ପଦାର୍ଥ ସଂଗ୍ରହ କରୁଥିବା ଲୋକମାନେ ମାଗଶାରେ ଖାଦ୍ୟ ଖାଇପାରିବେ

ପ୍ରାତଃ ଭୋଜନ ପାଇଁ ଅଧକିଲୋଗ୍ରାମ୍ ଓଜନର ପ୍ଲାଷ୍ଟିକ୍ ପଦାର୍ଥ ଦେବାକୁ ପଡ଼ିବ ଅମ୍ଭିକାପୁର ପୌର ନିଗମଦ୍ୱାରା ଏହି କାଫେ ଖୋଲାଯାଇଛି ଛତିଶଗଡ଼ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ୍ ସିଂହଦେଓ ଗତକାଲି ଏହି କାଫେକ୍ ଉଦ୍ଘାଟନ କରିଛନ୍ତି

କାତିସଂଘ ନିରାପତ୍ତା ପରିଷଦ ଓ ଆରବ୍ ଲିଗ୍ ସିରିଆ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଉପୁଜିଥିବା ପରିସ୍ଥିତି ବିଷୟରେ ଆଲୋଚନା ପାଇଁ ଜରୁରୀକାଳୀନ ବୈଠକ ଡକାଇଛନ୍ତି ନାଟୋ ମୁଖ୍ୟ ଜେନ୍ସ୍ ଷ୍ଟୋଲ୍ଟେନ୍ବର୍ଗ ସିରିଆକୁ ସଂଯମ ରକ୍ଷା କରିବାପାଇଁ ଅନୁରୋଧ କରି ଇସ୍ଲାମିକ୍ ଷ୍ଟେଟ୍ ବିରୁଦ୍ଧରେ ସଂଗ୍ରାମ ପ୍ରତି ବିପଦ ସୂଷ୍ଟି ନ କରିବାକୁ ଚେତାବନୀ ଦେଇଛନ୍ତି ଫ୍ରାନ୍ସ ଓ ଜର୍ମାନୀ ମଧ୍ୟ ଟର୍କି ସାମରିକ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ ଏହି ଆକ୍ରମଣର କଟ୍ ଭାଷାରେ ନିନ୍ଦର କରିଛି ଟର୍କି ଆକ୍ରମଣରେ ଗତକାଲି ଦୁଇ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି

ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷୀ କ୍ରୀଡ଼ାରେ ସେ ସ୍ୱର୍ଷପଦକମାନ ବିଜୟୀ ହୋଇସାରିଛନ୍ତି